ଏହି ଅବସରରେ ଭିଡ଼ିଓ କନଫରେନ୍ନିଂ ମାଧ୍ୟମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ ଦେଶରେ ଉତ୍ତମ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚାର ନିର୍ମାଣ ପ୍ରତି ଗୁରୁତ୍ୱାରୋପ କରିଛନ୍ତି ଗ୍ରାମାଞ୍ଚଳରେ ବିଭିନ୍ନ କ୍ଲିନିକ୍ ଓ ଡିସ୍ପେନସାରୀ ଗୁଡ଼ିକରେ ଉତ୍ତମ ସ୍ୱାସ୍ଥ୍ୟ ସୁବିଧାର ଉପଲବ୍ଧ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ଠିକ୍ ସମୟରେ ଦେଶ ସତର୍କତା ମୂଳକ ପଦକ୍ଷେପ ନେଇଥିବାରୁ ଆଜି କୋଭିଡ୍ ନାଇଷ୍ଟିନ୍ ଭଳି ଏକ ବିଶ୍ୱବ୍ୟାପୀ ସଂକ୍ରମଣକୁ ନିୟନ୍ତ୍ରଣାଧୀନ କରାଯାଇ ପାରିଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ସେ ପୁଣି କହିଛନ୍ତି ଭାରତ ବିଶ୍ୱର ଅନେକ ଦେଶ ତୁଳନାରେ କୋଭିଡ୍ ନାଇଷ୍ଟିନ୍କୁ ନିୟନ୍ତ୍ରଣ କରିବାରେ ଅଧିକ ସଫଳତା ଲାଭ କରିଛି

ପ୍ରଧାନମନ୍ତ୍ରୀ କୋଭିଡ୍କୁ ନିୟନ୍ତ୍ରଣ କରିବାରେ ଏ କ୍ଷେତ୍ରରେ କାର୍ଯ୍ୟରତ ପେଷାଦାର ମାନଙ୍କର ଭୂମିକାର ଭୂୟସୀ ପ୍ରଶଂସା କରିଛନ୍ତି

ସରକାର ପରୀକ୍ଷା ସନ୍ଧାନ ଚିକିତ୍ସା ରଣକୌଶଳ ମାଧ୍ୟମରେ ସଂକ୍ରମିତ ଲୋକମାନଙ୍କର ଆଗୁଆ ଚିହ୍ନଟ କରି ସେମାନଙ୍କର ଠିକ୍ ସମୟରେ ଚିକିିି୍ସା କରୁଛନ୍ତି

ଏହି ପରୀକ୍ଷା ବ୍ୟବସ୍ଥା ଦ୍ୱାରା କମ୍ ସମୟରେ ଅଧିକ ନମୁନା ପରୀକ୍ଷା କରାଯାଇପାରିବ ଓ ପରୀକ୍ଷାଗାରର କର୍ମଚାରୀମାନେ ସଂକ୍ରମଣ ହେବାରୁ ସୁରକ୍ଷିତ ରହିପାରିବେ ସେହି ପରୀକ୍ଷାଗାର ଗୁଡ଼ିକରେ କୋଭିଡ୍ ବ୍ୟତୀତ ଅନ୍ୟାନ୍ୟ ରୋଗ ପାଇଁ ମଧ୍ୟ ନମୁନା ପରୀକ୍ଷା କରାଯାଇ ପାରିବ କୋଭିଡ୍ ନାଇଷ୍ଟିନ୍ ପରବର୍ତ୍ତୀ ସମୟରେ ସେହି ପରୀକ୍ଷାଗାର ଗୁଡ଼ିକରେ ହେପାଟାଇଟିସ୍ 'ବି' ଓ 'ସି' ଏଚ୍ଆଇଭି ଟିବି ଓ ଡେଙ୍ଗି ଭଳି ରୋଗଗୁଡ଼ିକ ପାଇଁ ନମୁନା ପରୀକ୍ଷା କରାଯାଇ ପାରିବ

ସେହି ଯୁଦ୍ଧ ବିମାନଗୁଡ଼ିକ ବୁଧବାର ଦିନ ଆସି ପହଞ୍ଚିବ

ଉଡ଼ାଣ ସମୟରେ ସେହି ଯୁଦ୍ଧ ବିମାନଗୁଡ଼ିକରେ ଇନ୍ଧନ ଭରାଯିବ ଓ ସଂଯୁକ୍ତ ଆରବ ଏମିରେଟ୍ରେ ଫ୍ରାନ୍କର ଏକ ବିମାନଘାଟିରେ ସେହି ବିମାନଗୁଡ଼ିକ ଥରେ ଅବତରଣ କରିବ

ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷ ସ୍ଥାନରେ ଥିବା ବେଳେ ତାହା ପରକୁ ତାମିଲନାଡ଼ୁ ଦିଲ୍ଲୀ ଓ ଆନ୍ଧ୍ୟପ୍ରଦେଶ ରହିଛି

ଭାରତୀୟ ସର୍ବସାଧାରଣ ସ୍ୱାସ୍ଥ୍ୟ ଫାଉଣ୍ଡେସନ୍ ସଭାପତି ଡକ୍ଲର କେ ଶ୍ରୀନାଥ ରେଡ୍ଜୀ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ କ୍ଷେତ୍ରରେ ଭାରତର ସ୍ଥିତି ବିଶ୍ୱର ଅନେକ ଦେଶ ତୁଳନାରେ ଭଲ ରହିଛି ଓ ସରକାର ନେଇଥିବା ପଦକ୍ଷେପଗୁଡ଼ିକର ସୁଫଳ ଏବେ ଦେଖିବାକୁ ମିଳୁଛି

ପୂର୍ବ ଚମ୍ପାରନ୍ ଓ ଦରଭଙ୍ଗା ଜିଲ୍ଲାରେ ନଦୀବନ୍ଧରେ ଘାଇ ସୃଷ୍ଟି ହେବା ଯୋଗୁଁ ବନ୍ୟା ପରିସ୍ଥିତି ଆହୁରି ଅଧିକ ସଂକଟଜନକ ହୋଇପଡ଼ିଛି ପୂର୍ବ ଚମ୍ପାରନ୍ କିଲ୍ଲାର ଟେଟାରିଆ ବ୍ଲକ୍ର ଲହଲଦାପୁର ଠାରେ ଗଣ୍ଡକ ନଦୀରେ ଘାଇ ସୃଷ୍ଟି ହୋଇ ଜିଲ୍ଲାର ଆହୁରି ଅଧିକ ଅଞ୍ଚଳରେ ବନ୍ୟା ଜଳ ମାଡ଼ି ଯାଇଛି ଡୁମରି ଗୁଥଲି ବନ୍ଧରେ ଘାଇ ହେବା ପରେ କମଲାବଲାନ ବନ୍ଧ ଦେଇ ଅଧିକ ବନ୍ୟା ଜଳ ଆସିବା ଯୋଗୁଁ ଦରଭଙ୍ଗା ଜିଲ୍ଲାର କେୱାତି ବ୍ଲକ୍ର ଆହୁରି ଅଧିକ ଗ୍ରାମ ଜଳମଗ୍ନ ହୋଇଛି ଦରଭଙ୍ଗା ଜୟନଗର ଓ ଦରଭଙ୍ଗା ସମସ୍ତିପୁର ସଡ଼କରେ ଯାନବାହନ ଚଳାଚଳ ବନ୍ଦ ରହିଛି ସେହି ସଡ଼କ ଉପର ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି ଦରଭଙ୍ଗା ସମସ୍ତିପୁର ଓ ମୁଜାଫରପୁର ନରକଟିଆଗଞ୍ଜ ରେଳ ସେକ୍ସନ୍ରେ ଆଜିକୁ ମିଶାଇ କ୍ରମାନ୍ୱୟରେ ଚତୁର୍ଥ ଦିନ ପାଇଁ ରେଳ ଚଳାଚଳ ବନ୍ଦ ରହିଛି ଅନେକ ସ୍ଥାନରେ ରେଳଲାଇନ୍ ବନ୍ୟା କଳରେ ବୁଡ଼ି ରହିଛି ନେପାଳ ଓ ଗଶ୍ତକ ବାଗମତି ଏବଂ କମଲାବଲାନ ଭଳି ନଦୀଗୁଡ଼ିକର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି

ବନ୍ୟା ଯୋଗୁଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଦରଭଙ୍ଗା ମୁଜାଫରପୁର ଗୋପାଳଗଞ୍ଜ ସପଉଲ ଓ ପଶ୍ଚିମ ଚମ୍ପାରନ୍ ରହିଛି